କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ଼ ସିବିଡିଟି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅର୍ଥମନ୍ତୀ ନିର୍ମଳା ସୀତାରମଣ ଓ ଅର୍ଥ ରାଷ୍ଟ୍ରମନ୍ତୀ ଅନୁରାଗ ଠାକୁର ଏବଂ ଆୟକର ବିଭାଗର ବରିଷ ଅଧିକାରୀମାନେ ଯୋଗ ଦେଇଥିଲେ

ନିକଟରେ ବ୍ରହ୍କପୁରରେ ଶେଷ ହୋଇଥିବା ସେରୋଲୋଜିକାଲ୍ ସଭେରୁ ଏହା ଜଣାପଡ଼ିଛି ବୋଲି ଆର୍ଏମ୍ଆର୍ସି ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ସଦନଠାରେ ଅନୁଷ୍ଷିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି

ଆଗାମୀ ଦିନରେ ଦ୍ୱିତୀୟ ସେରୋଲୋଜିକାଲ୍ ସର୍ଭେ କରିବାକୁ ପଡ଼ିପାରେ ବୋଲି ଡାକ୍ତର ପତି ସୂଚନା ଦେଇଛନ୍ତି

ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ପରେ ଓପିଡ଼ି ବନ୍ଧ ରହିଥିଲା

ଏହାର ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି ତେବେ ମାଲକାନଗିରି ଓ କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଚାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସ୍ୟାବନା ରହିଛି